ଆଜି ଟିକାକରଣ ବନ୍ଦ ରହିଛି ଆସନ୍ତାକାଲିଠାରୁ ଏହା ପୁଣି ଆର ସମସ୍ତ ଜିଲ୍ଲାରେ ଆସନ୍ତାକାଲି ପ୍ରତିଷେଧ ଟିକା ପ୍ରଦାନ କରିବା ପାଇଁ ସ୍ନାସ୍ୟ ବିଭାଗ ପକ୍ଷର୍ ପଦକ୍ଷେପ ନିଆଯାଇଛି

ପାଣିପାଗ ଉପକୂଳ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ ହୋଇଛି